ଏହି ପରିପ୍ରେକ୍ଷୀରେ ବିରୋଧି କଂଗ୍ରେସ ଓ ବିଜେପି ଦଳର ମହିଳା କର୍ମୀମାନେ ମୁଖ୍ୟମନ୍ତୀଙ୍କ କାର୍ଯ୍ୟାଳୟ ମଧ୍ଧ ଘେରାଉ କରିଥିଲେ

ପରେ ସାମ୍ଭାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଘଟଣାର ସିବିଆଇ ତଦନ୍ତପାଇଁ ବିଜେପି ରାଜ୍ୟ ସରକାରଙ୍ଠାରେ ଦାବି ଉପସ୍ଥାପନ କରିଛି

ବମ୍ଧ ନ୍ୟାଚୁରାଲ୍ ହିଷ୍ଟି ସୋସାଇଟିର ଉପନିର୍ଦ୍ଦେଶକ ଡକ୍ଟର ବାଲଚନ୍ଦ୍ରନ୍ଙ୍କ ନେତୂତ୍ୱରେ ପକ୍ଷୀ ଗଣନା କରାଯାଉଛି ବୋଲି ଜଣାପଡ଼ିଛି

ପୁରୀ ପୌରସଦନରେ ଚାଲିଥିବା ଜାତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟସରୀୟ ଏହି ସାଂସ୍କୃତିକ ଉହବକୁ ଜିଲ୍ଲାପାଳ କ୍ୟୋତିପ୍ରକାଶ ଦାସ ଉଦ୍ଘାଟନ କରିବା ସହିତ ସମୃଦ୍ଧ ଭାରତ ଗଠନରେ ଯୁବଶକ୍ତିର ଏକ ଗୁରୁତ୍ପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ

ପ୍ରଥମ ସନ୍ଧ୍ୟାରେ ଦଳଗତ ଲୋକନୃତ୍ୟ ପ୍ରତିଯୋଗିତା ହୋଇଥିଲା